ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଚ୍ଚନ୍ତି ସିଆର୍ପିଏଫ୍ ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ରହିଛି ସେ କହିଛନ୍ତି ସିଆର୍ପିଏଫ୍ ଯବାନମାନଙ୍କର ସାହସ ଓ ପେଷାଦାରିତାର କୌଣସି ତୁଳନା ନାହିଁ ଓ ଏଥିରୁ ଅନ୍ୟମାନେ ଅନୁପ୍ରାଣିତ ହେଉଛନ୍ତି ଆଗାମୀ ବର୍ଷଗୁଡ଼ିକରେ ସିଆର୍ପିଏଫ୍ ଆହୁରି ଅଧିକ ବଡ଼ବଡ଼ ସଫଳତାମାନ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସିଆର୍ପିଏଫ୍ ପ୍ରତିଷ୍ଠା ଦିବସରେ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ସିଆର୍ପିଏଫ୍ ବୀରତ୍ୱ ସାହସୀକତା ଓ ବଳୀଦାନର ପ୍ରତୀକ ସେ କହିଛନ୍ତି ସିଆର୍ପିଏଫ୍ ସର୍ବଦା ଦେଶକୁ ଗୌରବାନ୍ୱିତ କରିଆସୁଛି ଓ ବିଶେଷ କରି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସିଆର୍ପିଏଫ୍ ଯବାନମାନଙ୍କର ଉତ୍ଗୀକୃତ ସେବାର ପଟାନ୍ତର ନାହିଁ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ବୀରତ୍ୱ ସାହସୀକତା ଓ ବଳୀଦାନ ପାଇଁ ସିଆର୍ପିଏଫ୍ ଯବାନମାନଙ୍କୁ ଅଭିବାଦନ ଜଣାଇଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ୟପ୍ରଦେଶ ରହିଛି

ଏହା ବିଭିନ୍ନ ଗବେଷଣା ଅନୁଷ୍ଠାନ ମେଡିକାଲ୍ କଲେଜ ପରୀକ୍ଷାଗାର ମନ୍ତ୍ରଶାଳୟ ବିମାନ ଚଳାଚଳ ସଂସ୍ଥା ଓ ବିଶେଷ କରି ଡାକ ସେବାର ଉସର୍ଗୀକୃତ ଦଳଗୁଡ଼ିକର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦିଲ୍ଲୀ ଏମସ୍ ନିର୍ଦ୍ଦେଶକ ଡକୁର ରଣଦୀପ ଗୁଲେରିଆ ଲୋକମାନଙ୍କୁ ଶାରିରୀକ ଦୂରତ୍ୱ ବଜାୟ ରଖିବା ଓ ହାତକୁ ବାରମ୍ଭାର ସାବୁନ ଓ ସାନିଟାଇଜରରେ ସଫା କରିବାକୁ ପରାମର୍ଶ ଦେଇଛନ୍ତି ଏମସ୍ର ଫୁସ୍ଫୁସ୍ ରୋଗ ବିଭାଗ ମୁଖ୍ୟ ଡକୁର ଅନନ୍ତ ମୋହନ ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରକୁଇନ୍ କିମ୍ବା ମେଲେରିଆର ଚିକିହା ପାଇଁ ସେବନ କରାଯାଉଥିବା କୌଣସି ବଟିକା କିମ୍ବା ଔଷଧ ସେବନ ନ କରିବାକୁ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କଲାମ୍ ଡେଥ୍ ଆନିଭରସରି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଡକ୍ର ଏପିଜେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଏ ସଂକ୍ରାନ୍ତରେ କିଛି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଡକ୍କର କଲାମ୍ ଜଣେ ଉଚ୍ଚକୋଟିର ବୈଜ୍ଞାନିକ ମହାନ ବ୍ୟକ୍ତି ଓ ସର୍ବସାଧାରଣଙ୍କ ରାଷ୍ଟ୍ରପତି ଥିଲେ ଯାହାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଦେଶର ଜନସାଧାରଣ ବିଶେଷ କରି ଯୁବପୀଡ଼ିକୁ ସର୍ବଦା ପ୍ରେରଣା ଦେଇଆସିଛି ଉପରାଷ୍ଟ୍ରପତି କହିଛନ୍ତି ଦେଶ ଗଠନରେ ଡକ୍କର କଲାମ୍ଙ୍କର ଅବଦାନ ପାଇଁ ସେ ଚିର ସ୍କରଣୀୟ ହୋଇ ରହିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଡକ୍ଟର କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ ବୁଦ୍ଧି ଞ୍ଜାନ ଓ ସରଳତାର ଜୀବନ୍ତ ପ୍ରତୀକ ଥିଲେ ବୋଲି କହିଛନ୍ତି ଏକ ଟ୍ସିଟ୍ କରି ଶ୍ରୀ ଶାହା କହିଛନ୍ତି ଡକ୍ଟର କଲାମ୍ ସର୍ବସାଧାରଣଙ୍କ ରାଷ୍ଟ୍ରପତି ଭାବୋ ଜନମାନସରେ ପରିଚିତ ଥିଲେ ଯିଏ ବିଜ୍ଞାନରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ତାଙ୍କର ଅତ୍କଳନୀୟ ଛାପ ଛାଡ଼ିଯାଇଛନ୍ତି ସେ କହିଛନ୍ତି ଜ୍ଞାନ ଆହରଣ ପାଇଁ ତାଙ୍କର ଯୀଜ୍ଞାସା ସର୍ବଦା ଆମକୁ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରେରଣା ଯୋଗାଇବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଡକ୍ଟର କଲାମ୍ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବିହାର ଫ୍ଲଡ୍ ବିହାର ବନ୍ୟା ପରିସ୍ଥିତିରେ କୌଣସି ସୁଧାର ପରିଲକ୍ଷିତ ହୋଇନାହିଁ ପୂର୍ବ ଚମ୍ପାରନ୍ ଓ ଦରଭଙ୍ଗା ଜିଲ୍ଲାରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ଅଧିକ ସଂକଟଜନକ ହୋଇପଡ଼ିଛି ପୂର୍ବ ଚମ୍ପାରନ୍ ଜିଲ୍ଲାର ଟେଟାରିଆ ବ୍ଲକ୍ର ଲହଲଦାପୁର ଠାରେ ଗଶ୍ତକ ନଦୀରେ ଘାଇ ସୃଷ୍ଟି ହୋଇ ଜିଲ୍ଲାର ଆହୁରି ଅଧିକ ଅଞ୍ଚଳରେ ବନ୍ୟା ଜଳ ମାଡ଼ି ଯାଇଛି ଡୁମରି ଗୁଥଲି ବନ୍ଧରେ ଘାଇ ହେବା ପରେ କମଲାବଲାନ ବନ୍ଧ ଦେଇ ଅଧିକ ବନ୍ୟା ଜଳ ଆସିବା ଯୋଗୁଁ ଦରଭଙ୍ଗା ଜିଲ୍ଲାର କେୱାତି ବ୍ଲକ୍ର ଆହୁରି ଅଧିକ ଗ୍ରାମ ଜଳମଗ୍ନ ହୋଇଛି ଦରଭଙ୍ଗା ଜୟନଗର ଓ ଦରଭଙ୍ଗା ସମସ୍ତିପୁର ସଡ଼କରେ ଯାନବାହନ ଚଳାଚଳ ବନ୍ଦ ରହିଛି ସେହି ସଡ଼କ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି ଦରଭଙ୍ଗା ସମସ୍ତିପୁର ଓ ମୁଜାଫରପୁର ନରକଟିଆଗଞ୍ଜ ରେଳ ସେକ୍ସନ୍ରେ ଆଜିକୁ ମିଶାଇ କ୍ରମାନ୍ଧୟରେ ଚତୁର୍ଥ ଦିନ ପାଇଁ ରେଳ ଚଳାଚଳ ବନ୍ଦ ରହିଛି ଅନେକ ସ୍ଥାନରେ ରେଳଲାଇନ୍ ବନ୍ୟା ଜଳରେ ବୁଡ଼ି ରହିଛି ନେପାଳ ଓ ଗଶ୍ତକ ବାଗମତି ଏବଂ କମଲାବଲାନ ଭଳି ନଦୀଗୁଡ଼ିକର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ବନ୍ୟା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଦରଭଙ୍ଗା ମୁଜାଫରପୁର ଗୋପାଳଗଞ୍ଜ ସପଉଲ ଓ ପଶ୍ଚିମ ଚମ୍ପାରନ୍ ରହିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ଭାରତୀୟ ବିମାନ ବାହିନୀର ତିନୋଟି ହେଲିକପୁର କ୍ରମାଗତ ଭାବେ ବନ୍ୟା ପ୍ଲାବିତ ଅଞ୍ଚଳଗୁଡ଼ିକ ଉପରେ ଶୁଖିଲା ଖାଦ୍ୟପୁଡ଼ିଆମାନ ପକାଉଛନ୍ତି

ଆସାମ ଫ୍ଲୁଡ୍ ଆସାମ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି

ଶ୍ରୀ ସୋନଓ୍ୱାଲ ବନ୍ୟା ବିପନ୍ନମାନଙ୍କୁ ସାକ୍ଷାତ କରି ସେହି ଅଞ୍ଚର ଜିଲ୍ଲା ପ୍ରଶାସନଗୁଡ଼ିକ ସହ ରିଲିଫ୍ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ବିଷୟରେ ଆଲୋଚନା କରିବେ

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିବାର ଖବର ଆମର ହସ୍ତଗତ ହୋଇଛି ସର୍ବଶେଷ ଖବର ମିଳିବା ବେଳକୁ ଗୁଳିଗୋଳା ବିମିମୟ ଜାରିଥିଲା ଭାରତ ପଟରୁ କ୍ଷୟକ୍ଷତି ଘଟିଥିବା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ଏ ସଂକ୍ରାନ୍ତୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି